ଏକତରଫା ସୁରକ୍ଷାବାଦୀ ନୀତି ବିପକ୍ଷରେ ସଂଗ୍ରାମପାଇଁ ସହମତି ସୃଷ୍ଟି ହୋଇଛି

ଭାରତୀୟ ବ୍ୟାଙ୍କ୍ଗୁଡ଼ିକ ବିଜୟ ମାଲ୍ୟାଙ୍କଠାରୁ ଅର୍ଥ ଆଦାୟ କରିବା ସଫକ୍

ପିଏମ୍ ବ୍ରିକ୍ସ୍ ବ୍ରିକ୍ସ ଶିଖର ବୈଠକର ଜୋହାନ୍ସବର୍ଗ ଘୋଷଣାନାମାରେ ଗଶତନ୍ତ ଓ ସାମ୍ବହିକ ବିକାଶ ଜାତିସଂଘ ସନନ୍ଦର କାର୍ଯ୍ୟକାରିତା ଓ ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ କୁ ଦୋହରା ଯାଇଛି ବ୍ରାଜିଲ୍ ରୁଷ୍ ଭାରତ ଚୀନ ଓ ଦକ୍ଷିଣ ଆଫ୍ରିକା ତିନିଦିନିଆ ଶିଖର ବୈଠକର ଦ୍ୱିତୀୟ ଦିନରେ ଏକତରଫା ସ୍ରରକ୍ଷାବାଦୀ ନୀତି ବିପକ୍ଷରେ ସଗ୍ରାମ କରିବାକୁ ଗତକାଲି ଏକମତ ହୋଇଛନ୍ତି ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ନେତାମାନେ ନୀତିଭିତ୍ତିକ ସ୍ୱଚ୍ଛ ପାତରଅନ୍ତର ବିହୀନ ଉନ୍ଲକ୍ତ ତଥା ସାମୃହିକ ବହୁ ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟବସ୍ଥାକୁ ସମର୍ଥନ ଜଣାଇଛନ୍ତି ଘୋଷଣାନାମାରେ ଦୁର୍ନୀତି ଓ ଅର୍ଥନୈତିକ ଅପରାଧି ଏବଂ ପଳାତକମାନଙ୍କ ପ୍ରତ୍ୟର୍ପଣ ତଥା ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଗ୍ରହଣ ପାଇଁ ଆହ୍ୱାନ ଦେଇଛନ୍ତି ଘୋଷଣାନାମାରେ ମଧ୍ୟ ଆନ୍ତର୍ଜାତିକ ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ଓ ଆନ୍ତର୍ଜାତିକ ସନ୍ତାସବାଦ ଉପରେ ବ୍ୟାପକ ରାଜିନାମାର ଶୀଘ୍ର କାର୍ଯ୍ୟକାରିତାପାଇଁ ଆହ୍ୱାନ ଦିଆଯାଇଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଶିଖର ବୈଠକରେ ଉଦ୍ବୋଧନ ଦେଇଥିଲେ ସେ କହିଥିଲେ ଚତୁର୍ଥ ଶିଳ୍ପ ବିପ୍ଳବ ବ୍ରିକ୍ସ ସଦସ୍ୟ ଦେଶମାନଙ୍କପାଇଁ ଉଭୟ ସ୍ୱଯୋଗ ଓ ଚ୍ୟାଲେଞ୍ଜମାନ ଆଣିଦେଇଛି ଶ୍ରୀ ମୋଦି କହିଥିଲେ ଚତ୍ରୁର୍ଥ ଶିଳ୍ପ ବିପୁବର ସ୍ରବିଧା ପାଇବାପାଇଁ ଦକ୍ଷତା ବୃଦ୍ଧି ଓ ବୂତ୍ତିଗତ ତାଲିମ୍ ଉପରେ ଅଧିକ ଧ୍ୟାନ ଦେବାକ୍ ହେବ ତାଙ୍କ ଉଦ୍ଯାପନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ବ୍ରିକ୍ସ ଦେଶମାନଙ୍କୁ ପରସ୍କର ମଧ୍ୟରେ ସର୍ବୋକୃଷ୍ଟ ନୀତି ଓ ବ୍ୟବସ୍ଥାଗୁଡ଼ିକର ଆଦାନ ପ୍ରଦାନ କରିବାକୁ ହେବ ବ୍ରିକ୍ସ ଶିଖର ବୈଠକରେ ଯୋଗ ଦେବା ଅବସରରେ ସେ ଚୀନ୍ ଦକ୍ଷିଣ ଆଫ୍ରିକା ଆର୍ଜେଣ୍ଟିନା ଓ ଆଙ୍ଗୋଲାର ନେତାମାନଙ୍କ ସହ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିଥିଲେ ଆମ ସମ୍ଭାଦଦାତା ଜଣାଇଛନ୍ତି ଗତ ତିନି ମାସ ଭିତରେ ଶ୍ରୀ ମୋଦିଙ୍କର ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗଙ୍କ ସହ ଏହା ତୃତୀୟ ବୈଠକ

ସିବିଆଇ ପ୍ରୋବ୍ ବ୍ରିଟେନ୍ ଭିତ୍ତିକ ତଥ୍ୟ ବିଶ୍ଳେଷଣକାରୀ ଫାର୍ମ କେମ୍ବ୍ରିଜ୍ ଆନାଲିଟିକାର ଭୂମିକା ଉପରେ ତଦନ୍ତ କରିବାକୁ କେନ୍ଦ୍ର ସରକାର ସିବିଆଇକୁ କହିଛନ୍ତି କେମ୍ବ୍ରିଜ୍ ଆନାଲିଟିକା ବେଆଇନଭାବେ ଭାରତୀୟମାନଙ୍କ ଉପରେ ତଥ୍ୟ ସଂଗ୍ରହ କରିଥିବାର ସନ୍ଦେହ କରାଯାଉଛି ରାଜ୍ୟସଭାରେ ଏକ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ବିତର୍କରେ ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କେମ୍ବ୍ରିଜ୍ ଆନାଲିଟିକା ତା'ର ଜବାବରେ ଭାରତୀୟମାନଙ୍କ ସମ୍ଭନ୍ଧୀୟ ତଥ୍ୟ ହାସଲ କରି ନ ଥିବାର ଜଣାଇଛି କିନ୍ତୁ ମନ୍ତ୍ରୀ କହିଛନ୍ତି ଫେସ୍ବୁକ୍ରେ ପ୍ରକାଶ ପାଇଥିବା ରିପୋର୍ଟ ସହ କମ୍ପାନୀର ଉତ୍ତର ମିଶୁ ନାହିଁ ସେ କହିଛନ୍ତି ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବିଷୟକୃ ସରକାର ନିୟନ୍ତ୍ରଣ କରନ୍ତି ନାହିଁ କିନ୍ତ ତଥ୍ୟ ଓ ବୈଷୟିକ ଜ୍ଞାନ ଆଇନ ଅନୁସାରେ ସାମାଜିକ ଗଣମାଧ୍ୟମଗୁଡ଼ିକୁ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ସେ କହିଛନ୍ତି ସରକାର ବାକ୍ସ୍ୱାଧୀନତା ଓ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବଚନବଦ୍ଧ ଆସାମ ଏନ୍ଆର୍ସି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଗତକାଲି ଗୌହାଟିଠାରେ ରାଜ୍ୟର ସମସ୍ତ ଡେପୁଟି କମିଶନର୍ ଓ ପୁଲିସ୍ ସୁପରିକ୍ଷେଶ୍ଡେଣ୍ଟମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଥିଲେ

ସେ ରାଜ୍ୟର ମୋଟାମୋଟି ଆଇନ ଶୃଙ୍ଗଳା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ଓ କୌଣସି ପରିସ୍ଥିତିର ମୁକାବିଲାରେ ପ୍ରସ୍ତୁତିକୁ ଯାଞ୍ଚ୍ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ସୋମବାର ଦିନ ଏନ୍ଆର୍ସି ଚୃଡ଼ାନ୍ତ ଚିଠା ପ୍ରକାଶ କରିବାକୁ ଏନ୍ଆର୍ସି ଷ୍ଟେଟ୍ କୋଡିନେଟର୍କ କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି

ଚୃଡ଼ାନ୍ତ ଚିଠା ଅନ୍ଲାଇନ୍ରେ ଉପଲବ୍ଧ ହେବ ଓ ଏନ୍ଆର୍ସି ସେବା କେନ୍ଦ୍ରଗୁଡ଼ିକର୍ତ ମିଳିପାରିବ ଆସାମରେ ବେଆଇନ ଭାବେ ବସବାସ କରୁଥିବା ଅନ୍ୟ ଦେଶର ଲୋକମାନଙ୍କୁ ଚିହ୍ନଟ କରିବାପାଇଁ ଏନ୍ଆର୍ସିରେ ସଂଶୋଧନ କରାଯାଉଛି ଚଡ଼ାନ୍ତ ଚିଠାରେ ଯେଉଁମାନଙ୍କର ନାମ ସ୍ଥାନ ପାଇ ନାହିଁ ସେମାନେ ଏଥିପାଇଁ ଆପତ୍ତି କରିବାକୁ ସୁଯୋଗ ଦିଆଯିବ

ବିଲ୍ରେ ମୁଖ୍ୟମନ୍ତ୍ରୀଙ୍କୁ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ପରିସରରୁ ବାଦ୍ ଦିଆଯାଇଛି

ଏଥିପାଇଁ ଲୋକାୟୁକ୍ତଙ୍କୁ ବିଧାନସଭାର ଦୁଇ ତୃତୀୟାଂଶ ସଦସ୍ୟଙ୍କର ସମର୍ଥନର ଆବଶ୍ୟକ ପଡ଼ିବ ଇତିମଧ୍ୟରେ ବିରୋଧି ଦଳ ବିକେପି କଂଗ୍ରେସ୍ ଓ ସିପିଆଇଏମ୍ ବିଲ୍କୁ ବିରୋଧ କରିଛନ୍ତି

ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଅପିଲ୍ କରିବାପାଇଁ ବ୍ରିଟେନ୍ର କୋର୍ଟ ଅଫ୍ ଅପିଲ୍ ବିଜୟ ମାଲ୍ୟାଙ୍କୁ ଅନୁମତି ଦେଇ ନାହାନ୍ତି

ବିଜୟ ମାଲ୍ୟାଙ୍କର ବ୍ରିଟେନ୍ର ଏକ ଅଦାଲତରେ ମଧ୍ୟ ପ୍ରତ୍ୟର୍ପଣ ମାମଲାର ବିଚାର ଚାଲିଛି ଆର୍ଥିକ ଦୁର୍ନୀତି ଓ କଳାଧନକୁ ବୈଧ କରିବା ଅଭିଯୋଗରେ ଭାରତୀୟ କର୍ତ୍ତୃପକ୍ଷ ଏହି ମାମଲା ରୁଜୁ କରିଥିଲେ ଇତିମଧ୍ୟରେ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରି ଆଶିବା ପ୍ରକ୍ରିୟା ଆଗେଇ ଚାଲିଛି ବୋଲି ସରକାର କହିଛନ୍ତି ଏହି ମାମଲା ଏବେ ବ୍ରିଟେନ୍ରେ ବିଚାରାଧୀନ ରହିଛି ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିକେ ସିଂ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀସ୍ଥିତ ବ୍ରିଟେନ୍ ହାଇ କମିଶନ୍ଙ୍କୁ ମାଲ୍ୟାଙ୍କ ପ୍ରତ୍ୟର୍ପଣପାଇଁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଥିଲା

ତାଙ୍କର କାବେରୀ ହସ୍କିଟାଲ୍ର କିଛି ଡାକ୍ତର ଚିକିତ୍ସା କର୍ଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଣାନିଧିଙ୍କ ପୁଅ ଏମ୍କେ ଷ୍ଟାଲିନ୍ ଓ କନ୍ୟା କାନିମୋଡ଼ିଙ୍କ ସହ କଥାବାର୍ତ୍ତା କରି କରୁଣାନିଧିଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୃଝିଛନ୍ତି

ଦେଶର ସମସ୍ତ ଭାଗରୁ ଚନ୍ଦ୍ରଗ୍ରହଣକୁ ଦେଖିହେବ ଆଫ୍ରିକା କେନ୍ଦ୍ରୀୟ ଏସିଆ ଦକ୍ଷିଣ ଆମେରିକା ୟୁରୋପ୍ ଓ ଅଷ୍ଟ୍ରେଲିଆରୁ ଏହାକୁ ମଧ୍ୟ ଦେଖିହେବ

ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆପାଇଁ ଆମେରିକାର ପ୍ରଧାନ ଉପସହକାରୀ ବୈଦେଶିକ ମନ୍ତ୍ରୀ ଆଲିସ୍ ୱେଲ୍ସ୍ କଂଗ୍ରେସର ଏକ ଶୁଣାଶିବେଳେ ସାଂସଦମାନଙ୍କୁ କହିଛନ୍ତି ଏହି କତାବାର୍ତ୍ତା ସମୟରେ ଦ୍ୱିପକ୍ଷୀୟ ସମ୍ପର୍କରେ ଯଥେଷ୍ଟ ଅଗ୍ରଗତି ଘଟିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଭାରତୀୟ ବଂଶୋଭବ ଆମେରିକୀୟ କଂଗ୍ରେସ ସଦସ୍ୟ ଆମି ବେରାଙ୍କ ଏକ ପ୍ରଶ୍ୱର ଉତ୍ତର ଦେଇ ସେ ଏହା କହିଛନ୍ତି

ଟ୍ୱିଟ୍ କରି ସେ କହିଛନ୍ତି ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ତାଙ୍କ ନିକଟରେ ତଥ୍ୟ ରହିଛି ଓ ସେଠାରେ ଥିବା ସମସ୍ତ ଭାରତୀୟ ନିରାପଦ ଅଛନ୍ତି ଗତକାଲି ବେକିଂସ୍ଥିତ ଆମେରିକୀୟ ଦୂତାବାସ ବାହାରେ ଜଣେ ଲୋକ ଏକ ଛୋଟ ବିସ୍ଫୋରଣ କରିଥିଲା ପରେ ପୁଲିସ୍ ତାକୁ ଗିରଫ କରିଥିଲା ବିସ୍ଫୋରଣରେ ସେହି ବ୍ୟକ୍ତିର ହାତ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ଯେଉଁ କୃଟନୈତିକ ଅଞ୍ଚଳରେ ବିସ୍ଫୋରଣ ଘଟିଥିଲା ସେଠାରେ ଭାରତ ଆମେରିକା ଓ ଇସ୍ରାଏଲ୍ ସମେତ ଅନେକ ଦେଶର ଦୃତାବାସ ରହିଛି

ଏହି ଦିନ ଭଗବାନ୍ ବୁଦ୍ଧ ଜ୍ଞାନପ୍ରାପ୍ତି ପରେ ତାଙ୍କର ପ୍ରଥମ ଧର୍ମୋପଦେଶ ଦେଇଥିଲେ ବୋଲି ବିଶ୍ୱାସ କରାଯାଉଛି ଭଗବାନ୍ ବୁଦ୍ଧ ବୋଧଗୟାରୁ ସାରନାଥକୁ ଯାତ୍ରା କରି ପୂର୍ଣ୍ଣିମା ଦିନ ଧର୍ମୋପଦେଶ ଦେଇଥିବାରୁ ବୌଦ୍ଧ ଧର୍ମାବଲମ୍ଭୀମାନେ ଏହିଦିନ ତାଙ୍କର ପ୍ରଜାର୍ଚ୍ଚନା କରିଥା ନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁପୂର୍ଣ୍ଣିମା ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଆମ ସମାଜ ଗୁରୁଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ କରିଥାଏ ଓ ଶିକ୍ଷକମାନେ ସର୍ବଦା ଆମକ୍ର ଅନ୍ତ୍ରପ୍ରାଣିତ କରିବା ସହ ଆମ ମଧ୍ୟରେ ଥିବା ଭଲଗ୍ରଣଗୁଡ଼ିକର ବିକଶିତ କରିଥା'ନ୍ତି

ଇତିମଧ୍ୟରେ ଇମ୍ରାନ୍ ଖାଁ ନିର୍ବାଚନରେ ବିଜୟୀ ହୋଇଥିବାର ଦାବି କରିଛନ୍ତି ଗତକାଲି ଏକ ଟେଲିଭିଜନ୍ ବାର୍ତ୍ତାରେ ସେ କହିଛନ୍ତି ତାଙ୍କ ପାର୍ଟି ସଫଳ ହୋଇଛି ଓ ତାଙ୍କୁ ଜନମତ ମିଳିଛି